ମହା କୋଭିଡ୍ ମୁମ୍ୟାଇରେ ସାମ୍ପ୍ରତିକ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିବାପାଇଁ ଏକ କେନ୍ଦ୍ରୀୟ ଦଳ ଆଜି ବାନ୍ଦ୍ରା କୁର୍ଲା ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛି ଦୁଇଟି ପୂଥକ୍ କେନ୍ଦ୍ରୀୟ ଟିମ୍ ଆଜି ସାଙ୍ଗ୍ଲି ଓ ସୋଲାପୁର ଜିଲ୍ଲାରେ ପହଞ୍ଚିଛି

ସେ କହିଛନ୍ତି ମୁମ୍ବାଇ ସାଙ୍ଗ୍ଲି ସତାରା ଓ ବୁଲ୍ଧନା ଜିଲ୍ଲାରେ ଟିକାର ବହୁତ ଅଭାବ ରହିଛି ଆଉ ଦିନେ କିମ୍ବା ଦୁଇ ଦିନ ଟିକା ଦିଆଯାଇପାରିବ ତା'ପରେ ରାଜ୍ୟ ସରକାରଙ୍କ ପାଖରେ ଆଉ ଟିକା ନାହିଁ

ଟିକାର ଅଭାବ ଯୋଗୁଁ ମହାରାଷ୍ଟ୍ରରେ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିବାର ଖବର ମିଳିଛି

ପଞ୍ଜାବର ନିଶା ଶର୍ମା ଏମ୍ସ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି

ଲକ୍ଷ୍ରୌ ବାରଣାସୀ କାନପୁର ଓ ପ୍ରୟାଗରାଜ ଜିଲ୍ଲାରେ ଆଜି ରାତିରୁ କର୍ଫ୍ୟୁ ଲାଗୁ କରାଯିବ କିନ୍ତୁ ପ୍ରତ୍ୟେକ ଜିଲ୍ଲା ପାଇଁ ସମୟ ଅଲଗା ଅଲଗା ରହିଛି

ଏମ୍ସ୍ ଓପିଡି ଆଜିଠାରୁ ନୂଆଦିଲ୍ଲୀର ଏମ୍ସରେ ଧାଡ଼ିବାନ୍ଧି ଓପିଡି ପଞ୍ଜିକରଣକୁ ସାମୟିକ ଭାବେ ବାତିଲ କରାଯାଇଛି

ଅନ୍ଲାଇନ ଜରିଆରେ ପଞ୍ଜିକରଣ କରିଥିବା ନୂଆ ରୋଗୀମାନଙ୍କ ଦୈନିକ ସଂଖ୍ୟା ଧାର୍ଯ୍ୟ କରିବା ପାଇଁ ମଧ୍ୟ ଏମ୍ସର ବିଭିନ୍ନ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି ପିଏମ୍ ସିଏମ୍ ଦେଶରେ ବର୍ତ୍ତମାନର କୋଭିଡ୍ ସ୍ଥିତି ସମୀକ୍ଷା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ମିଳିତ ହେବେ ସାନି କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କର ଏହି ସମୀକ୍ଷା ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମୀକ୍ଷା କଲାବେଳେ ଦେଶରେ ଚାଲିଥିବା ଟିକାକରଣ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବେ

ଦେଶର କେତେକ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ପ୍ରତି ଶ୍ରୀ ମେଦି ସେତେବେଳେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାପାଇଁ ନିର୍ଷ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ

ବର୍ଷେ ବ୍ୟାପୀ ଚାଲିବାକ୍ର ଥିବା ଏହି ପର୍ବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରାଯାଇଥିଲା

ମନ୍ତ୍ରଣାଳୟ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ବାର୍ଷିକ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ଚୂଡ଼ାନ୍ତ କରିବାପାଇଁ ଯୁଗ୍ମ ସମୀକ୍ଷା କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ ପାନୀୟ ଜଳ ନିରାପତ୍ତା ଲକ୍ଷ୍ୟ ହାସଲ କରିବାପାଇଁ ଦେଶର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଜଳ ଯୋଗାଇବା ଲାଗି ଲକ୍ଷ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି

ପିଏମ୍ ନେଦର୍ଲ୍ୟାଣ୍ଡ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୀର୍ଷ ବୈଠକ କରିବେ ଏହି ଶୀର୍ଷ ବୈଠକ ସମୟରେ ଉଭୟ ନେତା ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ଆମୂଳଚଳ ଆଲୋଚନା କରିବା ସଙ୍ଗେ ସଙ୍ଗେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକ୍ ଆହରି ମଜବୃତ୍ କରିବାପାଇଁ ନ୍ତଆ ଉପାୟ ଉପରେ ଆଲୋଚନା କରିବେ ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ସମ୍ପ୍ରତି ସଂସଦୀୟ ନିର୍ବାଚନରେ ବିଜୟ ଦୃଷ୍ଟିର୍ ଏହି ଶୀର୍ଷ ବୈଠକ ଅନ୍ଦ୍ରଷ୍ଠିତ ହେବାକୁ ଯାଉଛି ଦୂଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକ୍ତ ତ୍ୱରାନ୍ୱିତ କରିବା ମଧ୍ୟ ଏହି ବୈଠକରେ ଲକ୍ଷ୍ୟ ରଖାଯାଇଛି ଉଭୟ ଦେଶ ମଧ୍ୟରେ ଗଣତନ୍ତ୍ର ସ୍ୱାଧୀନତା ଓ ଆଇନ ସଂକ୍ରାନ୍ତ ମୂଲ୍ୟବୋଧର ଆଦାନ ପ୍ରଦାନ ବହୁଦିନରୁ ରହିଆସିଛି

ଉଭୟ ଦେଶ ମଧ୍ୟରେ ଜଳ ପରିଚାଳନା କୃଷି ଖାଦ୍ୟ ପ୍ରକ୍ରିୟାକରଣ ସ୍ୱାସ୍ଥ୍ୟ ସ୍କାର୍ଟ ସିଟି ସହରାଞ୍ଚଳ ପରିବହନ ବିଜ୍ଞାନ ଓ କାରିଗରୀ ବିଦ୍ୟା ମହାକାଶ ଏବଂ ପୁନଃ ନବୀକରଣ ଶକ୍ତିକ୍ଷେତ୍ରରେ ବ୍ୟାପକ ସହଯୋଗ ରହିଆସିଛି ନେଦରଲ୍ୟାଣ୍ଡ ହେଉଛି ଭାରତରେ ତୂତୀୟ ବୂହତ୍ତମ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଏବଂ ଦୁଇ ଦେଶ ମଧ୍ୟରେ ଅତି ଘନିଷ୍ଠ ଅର୍ଥନୀତିକ ଭାଗିଦାରୀ ସମ୍ପର୍କ ରହିଆସିଛି